ମୁଖ୍ୟତ ଚାରୋଟି ବିଧେୟକ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି ବିଭିନ୍ ପ୍ରସଙ୍ଙ ନେଇ ବିଧାନସଭାର ବୈଠକ ବେଶ୍ ସରଗରମ୍ ହେବାର ସମ୍ଭାବନା ରହିଛି

ଗତ ସକ୍ଷ୍ୟାରେ ବିଜେଡ଼ି ବିଧାୟକ ଦଳ ବୈଠକ ଅନୁଷ୍ଷିତ ହୋଇଥିଲା

ସହରର ବିଭିନୁ ସ୍ଚାନରେ ଭୂତଳ ଡଷ୍ବିନ୍ ସ୍ଚାପନ ପାଇଁ ବିଏମ୍ସି ଯୋଜନା ପ୍ରସ୍ତୁତ କରିଛି